ଏହି ଶୋଭାଯାତ୍ରାରେ ସାଂସଦ ଅଶ୍ୱିନୀ ବୈଷ୍ଡବ ବରିଷ୍ଡ ବିଜେପି ନେତା ପ୍ରକାଶ ମିଶ୍ର ସାରଦା ଦାସ ନୟନ କିଶୋର ମହାନ୍ତି ପ୍ରଭାତୀ ପରିଡ଼ାଙ୍କ ସମେତ ବହୁ ଦଳୀୟ ପଦାଧକାରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ

ଶୋଭାଯାତ୍ରା ମାଧ୍ୟମରେ ନାଗରିକତା ସଂଶୋଧନ ଆଇନ ବିଷୟରେ ବିଜେପି କର୍ମୀମାନେ ଲୋକଙ୍କୁ ସଚେତନ କରାଇବେ

ଏହି ଅବସରରେ ମ୍ରଖ୍ୟମନ୍ତୀ ନବୀନ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତୀ ତୁଷାରକାନ୍ତ ବେହେରା ଉଚ୍ଚଶିକ୍ଷା ମନ୍ତୀ ଅରୁଣ କୁମାର ସାହୁ କିଟ୍ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ

ରୋଗୀ ଏବଂ ସେମାନଙ୍କ ସମ୍ମର୍କୀୟଙ୍କ ସୁବିଧା ପାଇଁ ମୁଖ୍ୟ ଚିକିହାଳୟ ପରିସରରେ ପାର୍କିଂପାଇଁ ସୁବିଧା କରାଯିବ

ସୂଚନା ଅନୁସାରେ ମୋ ସରକାର ଟିମ୍ର ଭଦ୍ରକ ଗସ୍ତ ପରେ ଜିଲ୍ଲା ଚିକିହାଳୟରେ ରୋଗୀଙ୍ଠାରୁ ମତାମତ ସଂଗ୍ରହ କରାଯିବା ସହ ଡାକ୍ତରମାନଙ୍କ ସହ ଚିକିହାଳୟର ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା ଏହାପରେ ମୁଖ୍ୟମନ୍ତୀ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି